ସ୍ୱାସ୍ଥ୍ୟମନ୍ତ୍ରୀ କେପି ନଡ୍ରା କହିଛନ୍ତି ମହାମାରୀ ରୋକିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି

ବାଜପେୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପ୍ରେୟୀଙ୍କ ସ୍କୃତିରେ ଆଜି ସନ୍ଧ୍ୟାରେ ନୃଆଦିଲ୍ଲୀର ଇନ୍ଦିରାଗାନ୍ଧୀ ଇଶ୍ଡୋର ଷ୍ଟାଡିୟମଠାରେ ଏକ ସର୍ବଦଳୀୟ ପ୍ରାର୍ଥନାସଭା ଅନୁଷ୍ଠିତ ହୋଇଯାଇଛି

ଯୁବକ ଅବସ୍ଥାରୁ ହିଁ ବାଜପେୟୀଜୀ ଦେଶ ମାତୃକାର ସେବା କରିବା ପାଇଁ ପଣ ଦେଇଥିଲେ ଶ୍ରୀ ମୋଦି କହିଥିଲେ ଯେତେବେଳେ ରାଜନୀତିରେ କେବଳ ଗୋଟିଏ ଦଳର ଆଧିପତ୍ୟ ରହିଥିଲା ସେହି ସମୟରେ ବାଜପେୟୀଜୀ ରାଜନୀତିରେ ପ୍ରବେଶ କରିଥିଲେ ସେ ବିରୋଧୀ ଦଳରେ ବହୁ ବର୍ଷ ରହିଥିଲେ ମଧ୍ୟ କେବେ ମଧ୍ୟ ନିଜ ନୀତି ଆଦର୍ଶ ସହ ସାଲିସ କରି ନ ଥିଲେ

ଦୂଇଦିନ ପରେ ଭାରତ ପ୍ରଶି ଥରେ ପରମାଣ୍ର ପରୀକ୍ଷଣ କରିଥିଲା ଏବଂ ଜଣେ ଦକ୍ଷ ରାଜନେତା କ'ଣ କରିପାରେ ତାହା ସେଥିରୁ ପ୍ରମାଣିତ ହୋଇଥିଲା

କେବେ ବି କୌଣସି ଚାପ ଆଗରେ ମୁଣ୍ଡ ନ୍ରଆଇଁ ନ ଥିଲେ ଏହି ପ୍ରାର୍ଥନା ସଭାରେ ବାଜପେୟୀଙ୍କ ପରିବାର ସଦସ୍ୟଙ୍କ ସମେତ ବହୁ ଧର୍ମଗୁରୁ ଉପସ୍ଥିତ ଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆରଏସଏସ ମୁଖ୍ୟ ମୋହନ ଭାଗବତ୍ ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ କଂଗ୍ରେସ ନେତା ଗୁଲାମ ନବୀ ଆକାଦ୍ ନ୍ୟାସନାଲ କନଫେରେନ୍ବର ଫାରୁକ୍ ଅବଦୁଲ୍ଲା ବିଏସପି ର ସତୀଶ ଚନ୍ଦ୍ର ମିଶ୍ର ସିପିଆଇର ଡି ରାଜୁ ପିଡିପିର ମେହବୁବା ମୁଫତି ଏନସିପିର ତାରିଖ୍ ଅନଓ୍ୱର ଓ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଏହି ସଭାରେ ଯୋଗଦେଇଥିଲେ

କେରଳ ଫୁଡ ବେଙ୍ଗାଲ୍ରରୁରୁ ଭାରତୀୟ ବିମାନ ବାହିନୀର ଏକ ବିମାନ କୋଚି ବିମାନ ବନ୍ଦରରେ ଅବତରଣ କରିବା ସହ କୋଚିସ୍ଥିତ ନୌବାହିନୀ ବିମାନ ବନ୍ଦରରୁ ବ୍ୟବସାୟିକ ବିମାନ ଚଳାଚଳ ଆଜି ସକାଳୁ ଆରମ୍ଭ ହୋଇଛି

ରାଜ୍ୟ ରାଜଧାନୀ ଓ ଏର୍ଣ୍ଣାକୁଲମ୍ ମଧ୍ୟରେ ରେଳ ଚଳାଚଳ ମଧ୍ୟ ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି

ସ୍ୱାସ୍ୱ୍ୟମନ୍ତ୍ରରୀ ଜେପି ନଡ୍ରା କହିଛନ୍ତି ରାଜ୍ୟରେ ମହାମାରୀ ରୋକିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ମହାମାରୀ ବ୍ୟାପିପାର ସୂଚନା ବା ଲକ୍ଷଣକୁ ଖୁବ୍ ଶୀଘ୍ର ଚିହ୍ନଟ କରିବା ପାଇଁ ପ୍ରତିଦିନ ନଜର ରଖିବାକୁ ରାଜ୍ୟକୁ ପରାମର୍ଶ ଦିଆଯାଇଛି କେରଳରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ପଠାଯିବ ବୋଲି ଶ୍ରୀ ନଡ୍ରା କହିଛନ୍ତି ଏସସି କେରଳ ଫ୍ଲଡ୍ ଭାରତର ପ୍ରଧାନ ବିଚାରପତି ଦଦୀପକ ମିଶ୍ର ଆଜି କହିଛନ୍ତି ସୁପ୍ରିମକୋର୍ଟର ବିଚାରପତିମାନୋ କେରଳ ବନ୍ୟା ରିଲିଫ ପାର୍ଷିକୁ ସହାୟତା ପ୍ରଦାନ କରିବେ ପ୍ରଧାନବିଚାରପତି ଏବଂ ବିଚାରପତି ଏଏମ୍ ଖାନ୍ୱିଲକର ଏବଂ ଡିୱାଇ ଚନ୍ଦ୍ରଚୂଡକୁ ନେଇ ଗଠିତ ବେଞ୍ଚ ବ୍ୟବସ୍ଥାପକମାନେ କୋର୍ଟରେ ଓକିଲାଜି କରିବାକୁ ବାରଣ କରିବା ନେଇ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଶିବେଳେ ଏହା କହିଛନ୍ତି ଆଟର୍ଶ୍ଣିଂ ଜେନେରାଲ କେକେ ବେଣୁଗୋପାଳ ଏକ କୋଟିଲୋକଙ୍କୁ ବାସଶ୍ରନ୍ୟ କରିଥିବା କେରଳର ଏହି ମହାବିପତ୍ତି ସମ୍ପର୍କରେ ଅବତାରଣା କରିଥିବାବେଳେ ଏହି ବିଷୟ ଉତ୍ଥାପନ ହୋଇଥିଲା ଆଟର୍ଣ୍ଣିଂ ଜେନେରାଲ ବନ୍ୟା ରିଲିଫ ପାର୍ଷିକୁ ଏକ କୋଟି ଟଙ୍କା ପ୍ରଦାନ କରି ସାରିଛନ୍ତି ଅନେକ ଆଇନଜୀବୀ ରିଲିଫ ପାଣ୍ଟିକୁ ଆଖିଦୃଶିଆ ଅର୍ଥ ସହାୟତା ପ୍ରଦାନ କରିଛନ୍ତି

ଗଡକରୀ ନଦୀଗୁଡିକର ସଂଯୋଗୀକରଣ ଦ୍ୱାରା ବ୍ୟବହାର ହୋଇପାରୁ ନ ଥିବା ଜଳ ସମୁଦ୍ରକୁ ନିଷ୍କାସିତ ନ ହୋଇ ଆବଶ୍ୟକ ଅଞ୍ଚଳରେ ବ୍ୟବହାରରେ ଲଗାଇବା ଦିଗରେ ସମ୍ପୁକ୍ତ ରାଜ୍ୟମାନଙ୍କ ମଧ୍ୟରେ ସହମତି ସୃଷ୍ଟି କରିବା ଉପରେ ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ ଗୁରୁତ୍ୱାରୋପ କରିଛନ୍ତି ନ୍ନଆଦିଲ୍ଲୀଠାରେ ରାଜ୍ୟ ସରକାରମାନଙ୍କର ପ୍ରତିନିଧିମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀଗଡକରୀ ବ୍ୟାପକ ବିଚାରବିମର୍ଶ ଏବଂ ଆଲୋଚନା ମାଧ୍ୟମରେ ସମସ୍ୟାଗୁଡ଼ିକର ସମାଧାନ ପାଇଁ ରାକ୍ୟଗୁଡିକୁ କହିଛନ୍ତି ଯାହାଦ୍ୱାର ବିଭିନ୍ନ ପ୍ରକଳ୍ପକ୍ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରାଯାଇପାରିବ ଦେଶର ଜଳ ଖାଦ୍ୟସୁରକ୍ଷା ଏବଂ ମରୁଡିପ୍ରବଣ ତଥା ଜଳ ନିଅଣ୍ଟ ଅଞ୍ଚଳଗୁଡିକୁ ଜଳ ଆବଶ୍ଚନ ପାଇଁ ନଦୀ ସଂଯୋଗୀକରଣ ପ୍ରକଳ୍ପ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଚ୍ଛନ୍ତି

ଗତ ମାସରେ ସୁପ୍ରିମକୋର୍ଟ ଗୋସୁରକ୍ଷା ପ୍ରସଙ୍ଗ ଉପରେ ଅନେକ ଗୁଡିଏ ନିର୍ଦ୍ଦେଶାବଳୀ ପ୍ରଦାନ କରିଥିବାବେଳେ ଭିଡଦ୍ୱାର ସଂଗଠିତ ଆକ୍ରମଣ ଏବଂ ଗୋସୁରକ୍ଷାକୁ କଠୋରଭାବେ ଦମନ କରିବା ପାଇଁ ଏକ ନୂଆ ଆଇନ ପ୍ରଦାନ ପାଇଁ ସଂସଦକୁ କହିଥିଲେ ଭିଡ ଦ୍ୱାରା ସଂଗଠିତ ଆକ୍ରମଣ ଏବଂ ଗୋସ୍ବରକ୍ଷା ଭଳି ଅପରାଧର ମ୍ରକାବିଲା ପାଇଁ ପ୍ରତିଷେଧମୂଳକ ପ୍ରତିକାରତ୍ମକ ତଥା ଶାସ୍ତିମୂଳକ ପଦକ୍ଷେପ ନେବା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶନାମା କାରି କରିଥିଲେ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଆଜି ଆଲ୍ୱାରରେ ଘଟିଥିବା ଭିଡ ଦ୍ୱାରା ସଂଗଠିତ ହତ୍ୟା ମାମଲା ଉପରେ ରାଜ୍ୟ ସରକାରଙ୍କ ବିର୍ଦ୍ଧରେ ଅଦାଲତ ଅବମାନନା ମକଦ୍ଦମା ଚଳାଇଥିବା ନେଇ ଏକ ଆବେଦନର ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି ପିଏମ୍ ପାକ୍ ପିଏମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ନୃତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ଖାନ୍କୁ ଏକ ପତ୍ର ଲେଖି ଶ୍ରୀ ମୋଦି କହିଛନ୍ତି ପାକିସ୍ତାନରେ ଏହି କ୍ଷମତା ପରିବର୍ଭନ ଗଣତନ୍ତ୍ର ଉପରେ ଲୋକମାନଙ୍କୁ ବିଶ୍ୱାସକୁ ମଜବୁତ୍ କରିବ ଉଚ୍ଚସରୀୟ ସ୍ୱତ୍ରକୁ ଆଧାର କରି ଆମର ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ଖାନଙ୍କ ସହିତ ଅତୀତରେ ହୋଇଥିବା ଟେଲିଫୋନ ବାର୍ଭାଳାପକୁ ସ୍କରଣ କରିଛନ୍ତି ଯେଉଁଥିରେ ସେମାନେ ଭାରତୀୟ ଉପ ମହାଦେଶରେ ଶାନ୍ତି ସୁରକ୍ଷା ଏବଂ ସମୃଦ୍ଧି ପ୍ରତିଷ୍ଠା କରି ଏହି ଅଞ୍ଚଳରୁ ସନ୍ତାସବାଦ ଏବଂ ହିଂସାକୁ ମୁକ୍ତ କରିବା ଏବଂ ବିକାଶ ଉପରେ ଗୁରୁତ୍ୱ ପ୍ରଦାନକୁ ନେଇ ଉଭୟ ନିକ ନିଜର ଆଭିମୁଖ୍ୟ ବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତମ ପଡୋଶୀଭାବେ ସୁସମ୍ପର୍କ ସ୍ଥାପନ ପାଇଁ ଭାରତର ପ୍ରତିଶ୍ରତିବଦ୍ଧତା ପରିପ୍ରକାଶ କରିବା ସହ ଉଭୟ ଦେଶର ଜନସାଧାରଣ ଫାଇଦା ପାଇଁ ମହତ୍ୱପୂର୍ଷ ଏବଂ ଗଠନମଳକ କଥାବାର୍ତ୍ତା ଦିଗରେ ଅଗ୍ରସର ହେବା ପାଇଁ ଭାରତ ପ୍ରୟାସ ଜାରି ରଖିବ ବୋଲି କହିଛନ୍ତି

ହଜ୍ ଯାତ୍ରୀମାନେ ସାଉଦିଅରବର ଆରାଫତ ପ୍ରାନ୍ତରରେ ଏକତ୍ରିତ ହୋଇ ସବୁଠାରୁ ମହତ୍ୱପୂର୍ଣ ରୀତିଗୁଡିକୁ ସମ୍ପାଦନ କରୁଛନ୍ତି ଆଜି ସନ୍ଧ୍ୟାରେ ମୁଜାବାଲିଫା ଯାତ୍ରା କରିବା ପୂର୍ବରୁ ସେମାନେ ହଜ୍ ନୀତିବାଣୀ ଶ୍ରବଣ କରିବେ ଓ ମଧ୍ୟାହ୍ନ ତଥା ଅପରାହ୍ନ ପ୍ରାର୍ଥନାରେ ଯୋଗଦେବେ ତୀର୍ଥଯାତ୍ରୀମାନେ ଖୋଲା ଆକାଶ ତଳେ ରାତ୍ରୀ ଯାପନ କରିବେ

ଏସିଆଡ୍ ଇଷ୍ଟୋନେସିଆରେ ଚାଲିଥିବା ଏସିଆନ ଗେମ୍ରେ ଭାରତ ଆକି ଦ୍ୱିତୀୟ ସ୍ୱର୍ଷପଦକ ହାସଲ କରଛି

ଏହାଦ୍ୱାରା ଫୋଘଟ୍ ଏସିଆନ ଗେମ୍ସର ପ୍ରଥମ କୁସ୍ତି ସ୍ୱର୍ଷପଦକ ହାସଲ କାରୀ ମହିଳା ହୋଇଛନ୍ତି